ପିଏମ୍ ଦୀନଦୟାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନ ଗରିବ କୃଷକ ଶ୍ରମିକ ଓ ମଧ୍ୟବିତ୍ତ ବର୍ଗର ଭବିଷ୍ୟତ ଗଠନର ମାଧ୍ୟମ ହେବ ପଶ୍ଚିତ ଦୀନଦୟାଲ ଉପାଧ୍ୟାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଜେପି ସାଂସଦମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ମୌଳିକ ଢ଼ାଞ୍ଚା କ୍ଷେତ୍ରରେ ଅଣାଯାଉଥିବା ବିପ୍ଲବାତ୍ମକ ପରିବର୍ତ୍ତନ ଲୋକମାନଙ୍କ ଜୀବନଶୈଳୀକୁ ସୁଗମ କରିବ ସେ କହିଛନ୍ତି ଆନ୍ତର୍ଜାତିକ ସ୍ତରରେ ଭାରତର ସମ୍ମାନ ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ ସେ କହିଛନ୍ତି ଆମର ରାଜନୀତିରେ ଦେଶର କଲ୍ୟାଣ ଶୀର୍ଷରେ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଦର୍ଶର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି ଓ ଏହା ସମସ୍ତଙ୍କ ପାଇଁ ପ୍ରେରଣାର ଉସ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ଦେଶ ଆତ୍ମ ନିର୍ଭର ଭାରତ ବିଷୟରେ ଅବଗତ ଅଛି

ଟିକାକରଣ ଦେଶରେ କୋଭିଡ୍ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି

ଇଣ୍ଡୋ ଚୀନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ୍ ହଦର ଉତ୍ତର ଓ ଦକ୍ଷିଣ ତଟର୍ ସୈନ୍ୟ ଅପସାରଣ ପାଇଁ ଭାରତ ଓ ଚୀନ ଏକମତ ହୋଇଛନ୍ତି ରାଜ୍ୟସଭାରେ ଏ ସଂକ୍ରାନ୍ତରେ ଏକ ବିବୃତି ଦେଇ ଶୀ ସିଂ କହିଛନ୍ତି ଚୀନ ସହ କଥାବାର୍ତ୍ତା ଓ ବୃଝାମଣା ପାଇଁ ଉଚ୍ଚସ୍ତରରେ ନିଷ୍କଭି ନିଆଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏହାର ଗୋଟିଏ ଇଞ୍ଚ ଅଞ୍ଚଳ ଛାଡ଼ିବ ନାହିଁ ବୋଲି ସଂକଳ୍ପବଦ୍ଧ ଥିବାର ଶ୍ରୀ ସିଂ ଜଣାଇଛନ୍ତି ସେ କହିଛନ୍ତି କଥାବାର୍ତ୍ତା ସମୟରେ ଭାରତର ସଂକଳ୍ପବଦ୍ଧତା ଓ ଆଭିମୁଖ୍ୟ ଫଳପ୍ଦ ହୋଇଛି ରାଜିନାମା ବିଷୟରେ ବିସ୍ତତି ଭାବେ ସ୍ବଚନା ଦେଇ ଶ୍ରୀ ସିଂ କହିଛନ୍ତି ଉଭୟ ପକ୍ଷ ପର୍ଯ୍ୟାୟ ଭିତ୍ତିରେ ସେମାନଙ୍କର ସୈନ୍ୟ ଅପସାରଣ କରିବେ

ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଦକ୍ଷିଣ ତଟରେ ମଧ୍ୟ ସମାନଧରଣର ଆଭିମ୍ରଖ୍ୟ ଗହଣ କରାଯିବ ରବିଶଙ୍କର ପ୍ରସାଦ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେଉଁ ସାମାଜିକ ଗଣମାଧ୍ୟମ ଦେଶର ନିୟମ ନ ମାନିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବିଶେଷ କରି ଯେଉଁ ସାମାଜିକ ଗଣମାଧ୍ୟମ ଗୁଡ଼ିକ ତ୍ରୁଟିପୂର୍ଣ୍ଣ ସମ୍ଭାଦ ପରିବେଷଣ କରୁଛନ୍ତି ଏବଂ ଦେଶରେ ହିଂସାକୁ ଉସକଉଛନ୍ତି ସେମାନଙ୍କ କ୍ଷେତ୍ରରେ ଏଭଳି ପଦକ୍ଷେପ ନିଆଯିବ ଗତକାଲି ରାଜ୍ୟସଭାରେ ଶ୍ରୀ ପ୍ରସାଦ କହିଛନ୍ତି ଟ୍ୱିଟର ଫେସ୍ବୁକ୍ ହ୍ୱାଟସ୍ଆପ୍ ଏବଂ ଲିଙ୍କ୍ଡ ଇନ୍ ଭଳି ସାମାଜିକ ଗଣମାଧ୍ୟମଗୁଡ଼ିକର ଭାରତ ବର୍ଷରେ ଲକ୍ଷ ଲକ୍ଷ ଫଲୋଅର୍ ଥିବାବେଳେ ସେହି ସଂସ୍ଥାଗୁଡ଼ିକ ସତର୍କତାର ସହ ଦେଶର ସାୟିଧାନିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ ସେ କହିଛନ୍ତି ସ୍ୱାଧୀନତା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହାକୁ ଆଳ କରି ପ୍ରତିଶୋଧମ୍ବଳକ କାର୍ଯ୍ୟକଳାପ ଆଦୌ ଗ୍ରହଣୀୟ ନୁହେଁ

ସତର୍କତାମୂଳକ ପଦକ୍ଷେପ ଭାବରେ ଚଳିତ ବର୍ଷ ୱାକ ଇନ୍ ପ୍ରବେଶ ଉପଲବ୍ଧ ହେବ ନାହିଁ ଭ୍ରମଣକାରୀଙ୍କୁ କେବଳ ଅଗ୍ରୀମ ଅନଲାଇନ ଟିକଟ ବୁକିଂ ମାଧ୍ୟମରେ ଉଦ୍ୟାନ ବୁଲି ଦେଖିବାକୁ ଅନୁମତି ଦିଆଯିବ

ଅମିତ ଶାହା କୋଭିଡ୍ ମହାମାରୀ ସଂକ୍ରମଣ ଶେଷ ସହ ଟିକାକରଣ ପ୍ରକ୍ରିୟା ଶେଷ ହେବା ପରେ ନାଗରିକତ୍ୱ ପ୍ରଦାନ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ସ୍କରାଷ୍ଟ ମନ୍ତ୍ରୀ ତଥା ବରିଷ୍ଣ ବିଜେପି ନେତା ଅମିତ ଶାହା କହିଛନ୍ତି

ପୁଡ଼ୁଚେରୀ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ସଦସ୍ୟ ଗତ ସନ୍ଧ୍ୟାରେ ପୁଡ଼ୁଚେରୀ ପହଞ୍ଚି ନିର୍ବାଚନ ପ୍ରସ୍ତୁତିର ଆକଳନ କରିଛନ୍ତି

ଏହି ଦଳ ଜିଲ୍ଲାର ନିର୍ବାଚନ ଅଧିକାରୀ ଏସ୍ପି ପୁଡୁଚେରୀର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ନୋଡାଲ୍ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିବେ ଆଜି ଏହି ଦଳ ମୁଖ୍ୟ ସଚିବ ଗୃହ ସଚିବ ନିର୍ବାଚନ ସମ୍ଭନ୍ଧୀୟ ନିୟାମକ ଏଜେନ୍ନି ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ପ୍ରେଜ୍ କ୍ରେଡେନ୍ସିଆଲ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଲ୍ ସାଲଭାଡୋର୍ ପାନାମା ଟ୍ୱିନିସିଆ ଓ ଆର୍ଜେଣ୍ଟିନାର ରାଷ୍ଟ୍ରଦୂତ ଏବଂ ବ୍ରିଟେନ୍ ହାଇ କମିଶନର୍ଙ୍କ ପରିଚୟପତ୍ର ଗୁଡ଼ିକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ସେହିସବୁ ଦେଶଗୁଡ଼ିକର ରାଷ୍ଟ୍ରଦୂତମାନଙ୍କୁ ଶୁଭେଚ୍ଛା କଣାଇଛନ୍ତି

ଏହି ପ୍ରଣାଳୀଗୁଡ଼ିକ ମଧ୍ୟପ୍ରଦେଶରେ ନିର୍ମାଣ କରାଯାଇଛି ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ରାଜନାଥ ସିଂହ ଏହାକୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି ମଧ୍ୟପ୍ରଦେଶ ଜଳ ସଂରକ୍ଷଣ ଦିଗରେ ପ୍ରମୁଖ ଭ୍ତମିକା ଗ୍ରହଣ କରିଛି ଏଥିରେ ମନରେଗା ଯୋଚ୍ଚନାର ସଫଳ ର୍ପାୟନ ହୋଇଥିବା ଶ୍ରୀ ସିଂହ କହିଚ୍ଚନ୍ତି

ସେ କହିଛନ୍ତି ଭାରତ ଆଜି ଏ କ୍ଷେତ୍ରରେ ବିଶ୍ୱରେ ପ୍ରମୁଖ ସ୍ଥାନ ଅଧିକାର କରିବାକୁ ଯାଉଛି